ପିଏମ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ଅର୍ଥନୈତିକ ଓ ସାମଗ୍ରିକ ବିକାଶ ଦିଗରେ ଭାରତର ସ୍ଥାୟୀ ସମର୍ଥନ ଯୋଗାଇ ଦେବାର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଆଜିଠାରୁ ତାଙ୍କର ଏହି ଦୁଇଦିନିଆ ବାଂଲାଦେଶ ଗସ୍ତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସେଠାରେ ଉଲ୍ଲେଖନୀୟ ବିକାଶ ହୋଇଥିବାରୁ ଏହାର ପ୍ରଶଂସା କରିବା ଲାଗି ଏକ ସୁଯୋଗ ଆଶିଦେଇଛି ବାଂଲାଦେଶ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି

କୋଭିଡ ମହାମାରୀ ପରେ ପଡୋଶୀ ବନ୍ଧୁ ରାଷ୍ଟ୍ର ବାଂଲାଦେଶକୁ ତାଙ୍କର ପ୍ରଥମ ବିଦେଶଗସ୍ତ ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ଓ ଭାଷାଗତ ତଥା ଭାଗିଦାରୀ ସମ୍ପର୍କ ଅଧିକ ମଜବୁତ ହେବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି ଏହାଦ୍ୱାରା ଭାରତ ବାଂଲାଦେଶକୁ ଏହାର ପଡୋଶୀ ଦେଶ ପ୍ରଥମ ନୀତିରେ ଅଧିକ ଗୁରୁତ୍ୱ ଦେଉଥିବା ସ୍କଷ୍ଟ ପ୍ରତିଫଳିତ ହେଉଛି ଏହି ଗସ୍ତ ସମୟରେ ଶ୍ରୀ ମୋଦୀ ବାଂଲାଦେଶର ଜାତିର ଜନକ ତଥା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଏବଂ ବାଂଲାଦେଶ ସ୍ୱାଧୀନତା ପ୍ରାପ୍ତିର ସୁବର୍ଣ୍ଣ କ୍ଷୟନ୍ତୀ ସମାରୋହରେ ଯୋଗଦେବେ ଏହି ଅବସରରେ ବଙ୍ଗବନ୍ଧୁଙ୍କୁ ଗତ ଶତାବ୍ଦୀର ପ୍ରସିଦ୍ଧ ନେତୃବୃନ୍ଦଙ୍କ ମଧ୍ୟରୁ ଜଣେ ନେତାଭାବେ ବର୍ଷ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କର ଚିନ୍ତାଧାରା ଓ ଜୀବନାଦର୍ଶ ଲକ୍ଷ ଲୋକଙ୍କୁ ପ୍ରେରଣା ଉସ ଯୋଗାଇ ଦେଉଛି ଟୁଙ୍ଗିପାଡାରେ ଥିବା ବଙ୍ଗବନ୍ଧୁଙ୍କ ସମାଧି ପରିଦର୍ଶନ କରି ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି

ଏହି ଗସ୍ତ ସମୟରେ ଶ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତାରେ ଯୋଗଦେବେ ଗତବର୍ଷ ଡିସେମ୍ବର ମାସରେ ଉଭୟ ନେତାଙ୍କ ମଧ୍ୟରେ ଭିଡିଓ କନ୍ଫରେନ୍ନିଂ ମାଧ୍ୟମରେ ଏକ ଫଳପ୍ରଦ ଆଲୋଚନା ହୋଇଥିଲା ଏହାଛଡା ଶ୍ରୀ ମୋଦୀ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହମିଦଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ଆସେମ୍କି ଇଲେକସନସ୍ ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି ଅନ୍ୟ ପକ୍ଷରେ ଉଭୟ ରାକ୍ୟର ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି ସେହି ଦୁଇ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ସହିତ କେରଳ ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ

ଆଉ ଗୋଟିଏ ଆସନରେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କର୍ତ୍ଥନ୍ତି କଂଗ୍ରେସ ବାମପନ୍ତ୍ରୀ ଦଳ ଓ ସେମାନଙ୍କର ଅଶିଦାର ଭାରତୀୟ ଧର୍ମନିରପେକ୍ଷ ସାମୁଖ୍ୟ' ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢ଼ୁଛନ୍ତି ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଏପ୍ରିଲ୍ ପହିଲାରେ ହେବ

ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଇତମଧ୍ୟରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ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

ବଜେଟ୍ ସେସନ ପାର୍ଲାମେଣ୍ଟର ଉଭୟ ସଭାକୁ ଗତକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥୁଗିତ ରଖାଯିବା ସହ ବଜେଟ୍ ଅଧିବେଶନର ପରିସମାପ୍ତି ଘଟିଛି

ସଭାରେ ଅଧ୍ୟକ୍ଷତା କରି ଶ୍ରୀ ମହତାବ ସଦସ୍ୟମାନଙ୍କ ପକ୍ଷରୁ ଲୋକସଭା ବାଚସ୍କତି ଓମ୍ ବିର୍ଲା କୋଭିଡସଂକ୍ରମିତ ହୋଇଥିବାରୁ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସଦସ୍ୟମାନଙ୍କର ଦାବିକୁ ଭିତ୍ତି କରି ପାର୍ଲାମେଷ୍ଟର ବଜେଟ୍ ଅଧିବେଶନର କାର୍ଯ୍ୟକାଳକୁ କାଟ୍ଛାଣ୍ଟ କରାଯାଇଛି

ବିଜେପି କ୍ୟାଣ୍ଡିଡେଟ୍ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଲୋକସଭା ତଥା ବିଧାନସଭା ଉପନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି କର୍ଣ୍ଣାଟକର ବେଲଗାଁଓ ଲୋକସଭା ଉପନିର୍ବାଚନ ଲାଗି ମଙ୍ଗଳା ସ୍ତରେଶ ଅଙ୍ଗାଡି ଏବଂ ଆନ୍ଧ୍ରପ୍ଦେଶର ତିରୂପତି ଲୋକସଭା ଆସନ ଲାଗି କେ ରତ୍ନାପ୍ରଭାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି ସେହିପରି ବିଜେପି ପକ୍ଷରୁ ଓଡିଶାର ପିପିଲି ବିଧାନସଭା ଆସନ ଲାଗି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଝାଡଖଣ୍ଡର ମଧୁପୁର ଆସନ ଲାଗି ଗଙ୍ଗାନାରାୟଣ ସିଂ ମଧ୍ୟପ୍ରଦେଶର ଦାମୋହ ଆସନ ଲାଗି ରାହୁଲ ସିଂ ଏବଂ ରାଜସ୍ଥାନର ରାଜସାମାନ୍ଦ ବିଧାନସଭା ଆସନ ଲାଗି ଦୀପ୍ତି ମାହେଶ୍ୱରୀଙ୍କ ନାମ ଘୋଷଣା କରାଯାଇଛି

ଆକାଶବାଣୀ ପକ୍ଷର୍ ଏହି ମ୍ୟାଚର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଚାର କରାଯିବାର ବ୍ୟବସ୍ଥା ହୋଇଛି